ଆୟକର ଆଇନରେ ଆବଶ୍ୟକ ସଂଶୋଧନ ଆଶି ଅଡିଟ୍ ରିପୋର୍ଟକୁ ଏକସମୟରେ ଦାଖଲ କରିବାର ସୁବିଧା ପ୍ରଚଳନ କରିବାକୁ ମଧ୍ୟ ସେ ଏହି ବୈଠକରେ ମତ ରଖିଥିଲେ

ମମେନ୍ଦ ପ୍ରଧାନ ଓଡ଼ିଶାରେ ଥିବା ଯୁବପୀଡ଼ିଙ୍କର ଦକ୍ଷତା ବିକାଶ କରାଇବା ଷେତ୍ରରେ ସମ୍ତଙ୍କର ସହଯୋଗର ଆବଶ୍ୟକତା ରହିଛି

ପରବର୍ତ୍ତୀ ସମୟରେ ସେ ରାକସ୍ରାନ ହାଇକୋର୍ଟକୁ ବଦଳି ହୋଇଥିଲେ ଓଡ଼ିଶା ହାଇକୋର୍ଟର ବର୍ଭମାନର ମୁଖ୍ୟବିଚାରପତି ଜଷ୍ଟିସ୍ ବିନୀତ ଶରଣ ସୁପ୍ରିମକୋର୍ଟକୁ ପଦୋନ୍ମତି ଭିତ୍ତିରେ ଯିବା ପରେ ତାଙ୍କ ସ୍ତୁାନରେ ଜଷ୍ଟିସ୍ ଜାଭେରୀ ନିଯୁକ୍ତି ପାଇଛନ୍ତି ଶ୍ରୀମ ଶ୍ରୀମନ୍ଦିରରେ କୌଣସି ସେବକ ଥାଳି କିମ୍ବା ଘଡ଼ି ଦେଖାଇ ଦାନ ଦକ୍ଷିଣା ଆଦାୟ କରିପାରିବେ ନାହି ଉଲ୍ଲ ଘନକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଶ କରାଯିବ

ଆନନ୍ଦ ବଜାରାରେ ଅଣସେବକଙ୍କ ଦ୍ୱାରା ମହାପ୍ରସାଦ ବିକ୍ରିକୁ ନିଷେଧ କରାଯିବ ମହାପ୍ରସାଦର ଦର ତାଲିକା ମଧ ଆନନ୍ଦ ବଜାରରେ ଲଗାଯିବ

ଆସନ୍ତାକାଲିଠାରୁ ଉତ୍ତର ଦକ୍ଷିଣ ଓଡ଼ିଶାର ଅଧିକାଂଶ ଅଂଚଳରେ ପ୍ରବଳ ବର୍ଷା ସହ ପଣ୍ଟିମ ଓଡ଼ିଶାର କେତେକ ସ୍ତାନରେ ଅତିପ୍ରବଳ ବର୍ଷାର ସମ୍ଭାବନା ରହିଛି